ରାଜସ୍ଥାନ ଓ ତେଲଙ୍ଗାନାରେ ନିର୍ବାଚନ ପ୍ରଚାର ସରଗରମ ହୋଇଛି

ନୂଆଦିଲ୍ଲୀରେ ଆଜି ସମ୍ଭିଧାନ ଦିବସ ପାଳନ ଉତ୍ସବରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଏହା କହିଛନ୍ତି

ଏଥିସହିତ ଭାରତ ଇତିହାସରେ ଏକ ନୂଆ ଯୁଗର ଅୟମାରମ୍ଭ ହୋଇଥିଲା ଶ୍ରୀ କୋବିନ୍ଦ୍ କହିଛନ୍ତି ସମ୍ଭିଧାନ ଦେଶର ନାଗରିକମାନଙ୍କୁ କ୍ଷମତାପନ୍ନ କରିଥାଏ କିନ୍ତୁ ଦେଶର ଜନସାଧାରଣ ସମ୍ଭିଧାନକୁ ଅନୁସରଣ କରି ସାୟିଧାନିକ ନିୟମର ପାଳନ କରି ଏହାକୁ ସ୍ୱରକ୍ଷିତ ରଖି ତଥା ଏହାର ସଂରକ୍ଷଣ ଦାୟିତ୍ୱ ବହନ କରି ଏହାକୁ ଅଧିକ ଶକ୍ତିଶାଳୀ କରିବା ସହ ଏହାର ତାତ୍ପର୍ଯ୍ୟ ବଜାୟ ରଖିଥା'ନ୍ତି ସେ କହିଛନ୍ତି ଆମ ସୟିଧାନ ସ୍ୱାଧୀନ ଭାରତ ତଥା ଭାରତୀୟମାନଙ୍କର ଆଧୁନିକ ଗ୍ରନ୍ନ ଏହା ଏକ ପ୍ରେରଣାଦାୟୀ ଜୀବନ୍ତ ଦସ୍ତାବିଜ୍ ଭାରତର ପ୍ରଧାନ ବିଚାରପତି କଷ୍ଟିସ୍ ରଞ୍ଜନ ଗୋଗୋଇ ତାଙ୍କର ଉଦ୍ବୋଧନରେ କହିଛନ୍ତି ଭାରତୀୟ ସିିଧାନ ଦେଶର ଗରିବ ଓ ଅବହେଳିତ ଲୋକମାନଙ୍କର ସ୍ପର ଓ ସମସ୍ତଙ୍କର ବିଜ୍ଞତାର ପରିଚାୟକ ସମ୍ଭିଧାନର ଏହି ମହାନତା ଆମକୁ ସଙ୍କଟ ସମୟରେ ପଥ ପ୍ରଦର୍ଶନ କରିଆସ୍ବଛି ଆଇନ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଜାତି ଧର୍ମ ବର୍ଷ ଆର୍ଥକ ଅବସ୍ଥା ତଥା ସାକ୍ଷରତା ନିର୍ବିଶେଷରେ ସମସ୍ତ ଭାରତୀୟଙ୍କର ଦେଶର ଗଣତାନ୍ତିକ ପ୍ରକ୍ରିୟା ଉପରେ ବିଶ୍ୱାସ ହେଉଛି ଭାରତର ସାୟିଧାନିକ ଶାସନର ସବୁଠୁ ମହତ୍ତ୍ୱପୂର୍ଷ୍ଣ ମୁହର୍ତ୍ତ

ଟ୍ୱିଟ୍ କରି ସେ କହିଛନ୍ତି ସମ୍ଭିଧାନ ଦିବସ ଭାରତର ସାୟିଧାନିକ ସଭାରେ କାର୍ଯ୍ୟ କରିଥିବା ମହାନ୍ ବ୍ୟକ୍ତିମାନଙ୍କର ଅତୁଳନୀୟ ଅବଦାନକୁ ଦେଶକୁ ସ୍କରଣ କରାଇବ ସିୟିଧାନରେ ଉଲ୍ଲେଖ ଥିବା ମିଲ୍ୟବୋଧକୁ ବକାୟ ରଖିବାପାଇଁ ଦେଶର ପ୍ରତିଶ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି ଗତକାଲି ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସମ୍ଭିଧାନ ଦିବସ ବିଷୟ ଉଲ୍ଲେଖ କରିଥିଲେ ଭିପି କର୍ତ୍ତାରପୁର ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ପଞ୍ଜାବର ଗୁରୁଦାସପୁର ଜିଲ୍ଲାସ୍ଥିତ ଡେରା ବାବା ନାନକ ନିକଟସ୍ଥ ମାନ୍ ଗ୍ରାମଠାରେ କର୍ତ୍ତାରପୁର କରିଡର୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଦୀର୍ଘଦିନର ସ୍ୱପ୍ନକୁ ସାକାର କରିବାପାଇଁ ଆଜିର ଏହି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବାରୁ ଏହା ଏକ ଐତିହାସିକ ଦିବସ ଏହି କରିଡର୍ ଶାନ୍ତି ପାଇଁ ପଥ ଉନ୍କକ୍ତ କରିବ ଓ ସମୃଦ୍ଧି ଆଶିଦେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ପଞ୍ଜାବରେ ସମ୍ପ୍ରତି ଘଟିଥିବା ଆକ୍ରମଣର ଉଲ୍ଲେଖ କରି ଉପରାଷ୍ଟ୍ରପତି କହିଛନ୍ତି ସନ୍ତାସବାଦ ସମଗ୍ର ମାନବ ଜାତିର ଶତ୍ର ଓ ଏହାର କୌଣସି ଧର୍ମ ନାହିଁ କିଛି ଲୋକ ସନ୍ତାସବାଦର ପ୍ରଚାର ପାଇଁ ଧର୍ମକୁ ବ୍ୟବହାର କରୁଛନ୍ତି ଗୁରୁ ନାନକ ଦେବଜୀଙ୍କ ଜୀବନ ସହ ସମ୍ପୁକ୍ତ ସୁଲ୍ତାନପୁର ଲୋଧି ସହର ଏକ ଐତିହାସିକ ସହର ଭାବେ ବିକଶିତ ହେବାକୁ ପ୍ରସ୍ତାବ ଥିବା ବିଷୟ ସେ ଘୋଷଣା କରିଛନ୍ତି ଏହାକୁ ସ୍କାର୍ଟ ସହର ଢାଞ୍ଚାରେ ବିକଶିତ କରାଯିବ ପିଣ୍ଡ୍ ବାବେ ନାନକ ଦା ନାମକ ଏକ ଐତିହ୍ୟ ସ୍ଥଳୀର ସ୍ଥାପନ କରାଯିବା ବିଷୟ ସେ ଜଣାଇଛନ୍ତି

ଏହି ଅବସରରେ ଶହିଦ୍ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି

ମହାରାଷ୍ଟ୍ରର ରାଜ୍ୟପାଳ ସି ବିଦ୍ୟାସାଗର ରାଓ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍ନବିସ୍ ମହାରାଷ୍ଟ୍ର ପୁଲିସ୍ ମୁଖ୍ୟ ମୁମ୍ୟାଇ ପୁଲିସ୍ କମିଶନର୍ ଓ ଆହୁରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଦକ୍ଷିଣ ମୁମ୍ୟାଇର ପୁଲିସ୍ କିମ୍ଖାନାଠାରେ ସ୍କୃତିସଭାରେ ଯୋଗ ଦେଇଥିଲେ ଆକ୍ରମଣରେ ଯେଉଁ ପୁଲିସ୍ ଅଫିସରମାନେ ପ୍ରାଣ ହରାଇଥିଲେ ସେମାନଙ୍କ ପରିବାରର ସଦସ୍ୟମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ ଏଟିଏସ୍ ମୁଖ୍ୟ ହେମନ୍ତ କର୍କରେ ସେନାବାହିନୀ ମେଜର ସନ୍ଦୀପ୍ ଉନିକ୍ରିଷ୍ଣନ୍ ମୁମ୍ବାଇ ଅତିରିକ୍ତ ପୁଲିସ୍ କମିଶନର ଅଶୋକ କାମ୍ତେ ବରିଷ ପ୍ରଲିସ୍ ଇନ୍ସେକ୍ଟର ବିଜୟ ସଲାସ୍କର ଓ କନେଷବଳ ତ୍ରକାରାମ୍ ଓମ୍ବୋଲେଙ୍କ ସ୍କୃତିରେ ସହରର ବିଭିନ୍ନ ସ୍ଥାନରେ ନିର୍ମିତ ସ୍କାରକୀ ସ୍ଥଳୀଗୁଡ଼ିକରେ ସ୍କତିସଭାମାନ ଆୟୋଜିତ ହୋଇଛି ସେମାନଙ୍କର ପରିବାରର ସଦସ୍ୟବୂନ୍ଦ ଓ ସାଧାରଣ ଲୋକମାନେ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଟ୍ୱିଟ୍ କରି ରାଷ୍ଟ୍ରପତି କହିଛନ୍ତି ସନ୍ତାସବାଦକୁ ପରାହତ କରିବା ଓ ନ୍ୟାୟ ପାଇବାପାଇଁ ଭାରତ ବଦ୍ଧପରିକର ରହିଛି ଉପରାଷ୍ଟ୍ରପତି କହିଛନ୍ତି ବୀର ଯବାନମାନଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ ସନ୍ତାସବାଦର ମ୍ବଳୋପାଟନ ପାଇଁ ଏକାଠି ମିଶି କାର୍ଯ୍ୟ କରିବାକ୍ ବିଶ୍ୱ ସମ୍ପ୍ରଦାୟ ଲାଗି ଏହା ପ୍ରକୃଷ୍ଟ ସମୟ ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ମ୍ରମ୍ଭାଇ ସନ୍ତାସବାଦୀ ଆକ୍ରମଣ ସମୟରେ ନିଜର ବୀରତ୍ୱ ଓ ସାହସିକତାର ପ୍ରଦର୍ଶନ କରିଥିବା ପୁଲିସ୍ ଓ ନିରାପତ୍ତା ବାହିନୀ ଯବାନମାନଙ୍କ ନିକଟରେ ଦେଶ ଚିରଋଣୀ ଯେଉଁ ପ୍ରଲିସ୍ ଅଫିସରମାନେ ପ୍ରାଣବଳି ଦେଇଥିଲେ ସେମାନଙ୍କ ପାଖରେ ଦେଶ ସର୍ବଦା ଛିଡ଼ା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ଶହିଦ୍ ଯବାନ ଓ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି ମୁମ୍ବାଇ ସନ୍ତାସବାଦୀ ଆକ୍ରମଣ ଦେଶକୁ ଏକ ଶକ୍ତିଶାଳୀ ଓ ସୁରକ୍ଷିତ ରାଷ୍ଟ୍ରରେ ପରିଣତ କରିବାପାଇଁ ଲୋକମାନଙ୍କୁ ଐକ୍ୟବଦ୍ଧ ହୋଇ ରହିବା ଦିଗରେ ଶକ୍ତି ଯୋଗାଇବ ସ୍ୱଷମା ମୁମ୍ବାଇ ଆଟାକ୍ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ପାକିସ୍ତାନ ଆନ୍ତର୍ଜାତିକ ସମ୍ପ୍ରଦାୟର ଆହ୍ବାନକ୍ ଗ୍ରହଣ କରି ମ୍ରମ୍ଭାଇ ସନ୍ତାସବାଦୀ ଆକ୍ରମଣ ପାଇଁ ଯେଉଁମାନେ ଦାୟି ସେମାନଙ୍କ ଉପରେ କଟକଣା ଲାଗୁ କରିବାକୁ ଦେଇଥିବା ପ୍ରତିଶ୍ରତିର ପୂରଣ କରିବା ଉଚିତ ମୁମ୍ବାଇ ସନ୍ତାସବାଦୀ ଆକ୍ରମଣ ସହ ଜଡ଼ିତ ବ୍ୟକ୍ତି ଓ ଗୋଷୀଗୁଡ଼ିକୁ ଦଶ୍ଚବିଧାନ କରିବାରେ ପାକିସ୍ତାନ ତା'ର ପ୍ରତିଶ୍ରତି ପୂରଣ କରିବାପାଇଁ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ଦେଇଥିବା ମନ୍ତବ୍ୟକୁ ଶ୍ରୀମତୀ ସ୍ୱରାଜ ସ୍ୱାଗତ କରିଛନ୍ତି

ଲସ୍କରେ ତୟବା ଓ ତାହା ସହ ସମ୍ପର୍କ ରଖିଥିବା ଗୋଷ୍ଠୀଗୁଡ଼ିକ ବିରୁଦ୍ଧରେ ପଦକ୍ଷେପ ନେବାକୁ ଜାତିସଂଘ ନିରାପତ୍ତା ପରିଷଦର ନିର୍ଦ୍ଦେଶକୁ ପାଳନ କରିବାକୁ ଶ୍ରୀ ପମ୍ପିଓ ପାକିସ୍ତାନକୁ ଆହ୍ୱାନ ଦେଇଛନ୍ତି

ଶହିଦ୍ ପୁଲିସ୍ କର୍ମଚାରୀ ଓ ମୃତ୍ୟୁ ବରଣ କରିଥିବା ଲୋକମାନଙ୍କୁ ନ୍ୟାୟ ଦେବାକୁ ବୈଦେଶିକ ମନ୍ତ୍ରଣାଳୟ ତା'ର ଉଦ୍ୟମ କାରି ରଖିବାକୁ ଦୋହରାଇଛି କ୍ୟାମ୍ପେନିଙ୍ଗ୍ ମଧ୍ୟପ୍ରଦେଶ ଓ ମିଜୋରାମ୍ ବିଧାନସଭା ନିର୍ବାଚନରେ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି

ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାର ଶେଷ ହେବାର ଅଳ୍ପ କିଛି ଘଣ୍ଟା ପୂର୍ବରୁ ଭୋଟର୍ମାନଙ୍କୁ ଆକୃଷ୍ଟ କରିବାପାଇଁ ରାଜନୈତିକ ଦଳମାନେ ଯଥାସମ୍ଭବ ଉଦ୍ୟମ କରିଛନ୍ତି ବିକେପି ଓ କଂଗ୍ରେସ ସମେତ ବିଭିନ୍ନ ଦଳର ବହୁ ନେତା ଅନେକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ମିକୋରାମ୍ରେ ରାଜ୍ୟ ବିଧାନସଭା ନିର୍ବାଚନପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଆଜି ସନ୍ଧ୍ୟାରେ ସେଠାରେ ପ୍ରଚାର ଶେଷ ହୋଇଛି ମୁଖ୍ୟ ନିର୍ବାଚନ ଅଧିକାରୀ ଆଶିଷ କୁନ୍ଦ୍ରା କହିଛନ୍ତି ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ବ୍ୟବସ୍ଥା ସମ୍ପର୍ଷ୍ଣ ହୋଇଛି ଇତିମଧ୍ୟରେ ଭୋଟ୍ଗ୍ରହଣକାରୀ ଦଳମାନେ ଆକି ସକାଳୁ ଭୋଟ୍ଗ୍ରହଣ କେନ୍ଦ୍ରଗୁଡ଼ିକରେ ପହଞ୍ଚବାରେ ଲାଗିଛନ୍ତି

ରାଜସ୍ଥାନରେ ପ୍ରଚାର କାର୍ଯ୍ୟ ଖୁବ୍ କୋର୍ସୋର୍ରେ ଆରମ୍ଭ ହୋଇଛି ରାଜନୈତିକ ଦଳଗୁଡ଼ିକର ତୁଙ୍ଗ ନେତାମାନେ ଭୋଟର୍ମାନଙ୍କୁ ଆକୃଷ୍ଟ କରିବାପାଇଁ ନିର୍ବାଚନ ମଣ୍ଡଳିଗୁଡ଼ିକୁ ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୁଙ୍ଗାରପୁର ଜିଲ୍ଲାର ବେନେଶ୍ୱର ଓ ଭିଲ୍ୱାରାରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେଇଛନ୍ତି ଭିଲ୍ୱାରାଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ କଂଗ୍ରେସ ମୁମ୍ବାଇ ସନ୍ତାସବାଦୀ ଆକ୍ରମଣକୁ ଉପେକ୍ଷା କରିଥିବାର ସେ ଦୋଷାରୋପ କରିଛନ୍ତି ତେଲଙ୍ଗାନାରେ ବିକେପି ଓ କଂଗ୍ରେସର ବହୁ ନେତା ଓ ରାଜ୍ୟର ଉପସ୍ଥିତ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନିର୍ବାଚନ ପ୍ରଚାର ଚଳାଇଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନିକାମାବାଦ ଓ ମହବୁବ୍ନଗରଠାରେ ଦୁଇଟି ର୍ୟାଲିରେ ଉଦ୍ବୋଧନ ଦେବେ ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କର ରାଜ୍ୟକୁ ଏହା ପ୍ରଥମ ଗସ୍ତ ହେବ